ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଅଷ୍ଟମ ଦିନ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ପୁଲିସ ଚାପରେ ରହିଛି

କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଶ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରିବ

ଏହା ଏକ ଆତ୍ମହତ୍ୟା ଘଟଶା ଭଳି ଦେଖାଯାଉଛି ଘଟଶାର ତଦନ୍ତ ଚାଲିଛି ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏ ପର୍ଯ୍ୟନ୍ତ ଫାଇନାଲ ରିପୋର୍ଟ ଦାଖଲ କରି ନାହାନ୍ତି